ଏପରିକି ବିଜେପି ସଭ୍ୟମାନେ ଏ ସଂକ୍ରାନ୍ତୀୟ ରୁଲିଂ ଦାବିରେ ବାଚସତିଙ୍ ପୋଡିୟମ୍ ଧାରଣାରେ ମଧ୍ୟ ବସିଥିଲେ

ଦିକଙ୍କ ସ୍ବରକ୍ଷା ପ୍ରସଙ୍ଗ ଉଠାଇଥିଲେ

ପୂର୍ବରୁ ପୁରୀ ଓ ଭୁବନେଶ୍ୱରରେ ଏହି ଘଟଶା ଘଟିସାରିଥିବା ବେଳେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି

ବାରମ୍ଘାର ସାମ୍ଘାଦିକଙ୍ଙୁ ପୋଲିସ୍ ଅଧିକାରୀ ଓ ଅଫିସରମାନେ ଓଡ଼ିଶାରେ ମାଡ଼ ମାରୁଥିବା ଅଭିଯୋଗ ଉଠିଲାଶି ମହାରାଷ୍ଟ ଭଳି ଓଡ଼ିଶାରେ ମଧ୍ୟ ସାମ୍ଘାଦିକଙ୍କ ସ୍ବରକ୍ଷା ପାଇଁ ସ୍ୱତନ୍ତ ଆଇନ ହେବା ଦରକାର ବୋଲି ସେମାନେ ଦାବି କରିଥିଲେ

ଏଥିଯୋଗୁଁ ଗୃହରେ ଅଚଳାବସ୍କା ଦେଖା ଦେଇଥିଲା

ସବୁ ବିଷୟରେ ସର୍ବାଧକ କଟ୍ ଅଫ୍ ରଖ ବିଜେବି କଲେଜ ଆଗରେ ରହିଛି

ନବଗଠିତ ଦକ୍ଷିଶତଟ ରେଳପଥରେ ଓ୍ୱାଲଟିୟର ଡିଭିଜନ ରହିଛି ବିଶାଖାପାଟଣାରେ ଦକ୍ଷିଣତଟ ରେଳପଥର ମୁଖ୍ୟାଳୟ ରହିବ ବୋଲି ରେଳ ମନ୍ତଶାଳୟ ପକ୍ଷର୍ଠ ପ୍ରକାଶ

ପରେ ମାଲକାନଗିରି ଜିଲ୍ଲାର ମାଥିଲି ଖଇରପୁଟ ପ୍ରଭୂତି ଅଂଚଳ ବୁଲି ଦେଖିଥିଲେ